ପିଏମ୍ ୱାର୍କସପ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବିଜେପି ସାଂସଦମାନେ ମନ୍ତ୍ରୀ ହେବା ପରେ ମଧ୍ୟ ମଳ ସ୍ତରରେ କର୍ମୀ ଭାବେ କାର୍ଯ୍ୟ କରିବାକୁ ସେମାନଙ୍କୁ ପରାମର୍ଶ ଦେଇଛନ୍ତି ଅଭ୍ୟାସବର୍ଗ ନାମକ ଦୁଇ ଦିନିଆ ତାଲିମ୍ କର୍ମଶାଳାକୁ ଉଦ୍ଘାଟନ କରି ଶ୍ରୀ ମୋଦୀ ଏହା କହିଛନ୍ତି ପ୍ରଧାନମନ୍ତ୍ରୀଙ୍କ ଉକ୍ତିକୁ ଉଦ୍ଧାର କରି ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହଲ୍ଲାଦ ଯୋଶୀ କହିଛନ୍ତି ପାର୍ଟି ଏହାର ନୀତି ଓ ଚିନ୍ତାଧାରା ପାଇଁ ଆଜି ଏହି ସ୍ତରରେ ପହଞ୍ଚିଛି ସାଂସଦମାନେ ଯେକୌଣସି ବୟସରେ ପହଞ୍ଚିଥାନ୍ତୁ ନା କାହିଁକି ସେମାନେ ସର୍ବଦା ଶିଖିବା ଅଭ୍ୟାସ ଜାରି ରଖିବାକୁ ପ୍ରଧାନମନ୍ତ୍ରୀ ପରାମର୍ଶ ଦେଇଛନ୍ତି ବିଜେପି ସଭାପତି ତଥା ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଓ ପାର୍ଟି କାର୍ଯ୍ୟକାରୀ ସଭାପତି କେପି ନଡ୍ରା ମଧ୍ୟ କର୍ମଶାଳାରେ ଉଦ୍ବୋଧନ ଦେଇଥିଲେ ସାଂସଦମାନଙ୍କ ମଧ୍ୟରେ ଶୃଙ୍ଖଳା ମନୋଭାବ ଜାଗ୍ରତ କରିବା ଓ ପାର୍ଲାମେଣ୍ଟ ଭିତରେ ଏବଂ ବାହାରେ ସେମାନଙ୍କୁ ସେମାନଙ୍କର ଆଚରଣ ଓ ବ୍ୟବହାର ବିଷୟରେ ସଚେତନ କରାଇବାକୁ ଏହି ତାଲିମ୍ କର୍ମଶାଳାର ଆୟୋଜନ କରାଯାଇଥିଲା

ସେ କହିଛନ୍ତି ସଶସ୍ତ ବାହିନୀର ସମସ୍ତ ଆବଶ୍ୟକତାର ଦେଶୀୟ ଜ୍ଞାନକୌଶଳରେ ପ୍ରରଣ କରାଯିବ ଭାରତ ଡାଇନାମିକୁ ଲିମିଟେଡ୍ର ସ୍ରବର୍ଣ୍ଣ ଜୟନ୍ତୀ ଉହବ ପାଳନ ଅବସରରେ ହାଇଦ୍ରାବାଦ୍ଠାରେ ସେ ଏହା କହିଛନ୍ତି ଶ୍ରୀ ସିଂହ କହିଛନ୍ତି ଯେତେବେଳେ କୌଣସି ଦେଶୀୟ ଜ୍ଞାନକୌଶଳରେ ଅସ୍ତଶସ୍ତ ନିର୍ମାଣ କରାଯାଇ ପାରିବ ନାହିଁ ସେତେବେଳେ ସେଗୁଡ଼ିକର ଆମଦାନୀ କରାଯିବ

ଦେଶର ପ୍ରତିରକ୍ଷା ନୀତି ଆଞ୍ଚଳିକ ମହାଦେଶୀୟ ଓ ଆନ୍ତର୍ଜାତିକ ସ୍ତରରେ ଶାନ୍ତି ଓ ସ୍ଥିରତା ପାଇଁ ଉଦ୍ଦିଷ୍ଟ ବୋଲି ସେ ଦୋହରାଇଛନ୍ତି ଶ୍ରୀ ସିଂହ କହିଛନ୍ତି ଭାରତକ୍ର ପାଞ୍ଚ ଲକ୍ଷ କୋଟି ଡଲାର ସମ୍ଭଳିତ ଅର୍ଥନୀତିରେ ପରିଣତ କରିବାରେ ପ୍ରତିରକ୍ଷା କ୍ଷେତ୍ର ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ ପୂର୍ବରୁ ପ୍ରତିରକ୍ଷା ଯନ୍ତପାତି ବିଦେଶରୁ ଆମଦାନୀ କରିବାକୃ ପଡ଼ିଥିଲା ଭାରତ ଡାଇନାମିକୁ ଲିମିଟେଡ୍ ଭଳି ସଂସ୍ଥାଗୁଡ଼ିକର କଠିନ ପରିଶ୍ରମ ଯୋଗୁଁ ଆଜି ଦେଶରେ ସେଗୁଡ଼ିକର ନିର୍ମାଣ କରାଯାଇପାରୁଛି ବୋଲି ସେ କହିଛନ୍ତି

ଏହି ଅବସରରେ ପ୍ରତିରକ୍ଷା ମନ୍ତ୍ରୀ ମଧ୍ୟମ ଦୂରଗାମୀ ଭୂପୃଷ୍ଠରୁ ଆକାଶକୁ ନିକ୍ଷେପ କରାଯାଉଥିବା କ୍ଷେପଶାସକୁ ବିମାନ ବାହିନୀ ଉପମୁଖ୍ୟ ମାର୍ଶାଲ୍ ଆର୍କେଏସ୍ ଭଦୁରିଆଙ୍କୁ ହସ୍ତାନ୍ତର କରିଥିଲେ ଇସ୍ରାଏଲ୍ରୁ ଅଣାଯାଇଥିବା ଜ୍ଞାନକୌଶଳରେ ଏହାର ନିର୍ମାଣ କରାଯାଇଥିଲା ଜେକେ ଗଭଣ୍ଣର ଜାମ୍ମୁ କାଶ୍କୀର ରାଜ୍ୟପାଳ ସତ୍ୟପାଲ ମଲ୍ଲିକ ଗୁଜବରେ ବିଶ୍ୱାସ ନ କରି ଶାନ୍ତିଶୃଙ୍ଗଳା ରକ୍ଷା କରିବା ପାଇଁ ରାଜ୍ୟର ମୁଖ୍ୟ ରାଜନୈତିକ ଦଳଗୁଡ଼ିକର ନେତା ଓ ଜନସାଧାରଣଙ୍କୁ ନିବେଦନ କରିଛନ୍ତି ସେ କହିଛନ୍ତି ଅମରନାଥ ଯାତ୍ରୀମାନଙ୍କ ପାଇଁ ଜାରି କରାଯାଇଥିବା ପରାମର୍ଶ ସ୍ୱଚୀ କେବଳ ନିରାପତ୍ତା ଦୃଷ୍ଟିରୁ କରାଯାଇଛି ଗତ ବିଳୟିତ ରାତ୍ରିରେ ରାଜ୍ୟପାଳଙ୍କୁ ରାଜନୈତିକ ଦଳର ନେତାମାନଙ୍କର ଏକ ପ୍ରତିନିଧି ଦଳ ସାକ୍ଷାତ କରିଥିଲେ ସେମାନଙ୍କ ମଧ୍ୟରେ ପିଡିପି ସଭାପତି ମେହେବୁବା ମୁଫ୍ତି କେକେ ମୁଭ୍ମେଣ୍ଟସ୍ ସଭାପତି ଡକ୍ଟର ଶାହା ଫୈଜାଲ୍ ପିପୁଲ୍ୱ କନଫରେନ୍ୱ ଅଧ୍ୟକ୍ଷ ସଜଦ୍ ଲୋନେ ଓ ଆଉ କଣେ ପିପୁଲ୍ୱ କନ୍ଫରେନ୍ସ ନେତା ଇମରାନ ରାଜା ଅନସାରି ଥିଲେ ଅମରନାଥ ତୀର୍ଥଯାତ୍ରୀମାନଙ୍କୁ ଜାରି କରାଯାଇଥିବା ନିରାପତ୍ତା ପରାମର୍ଶ ସ୍ଚା ସମ୍ପର୍କରେ ଏହି ପ୍ରତିନିଧି ଦଳ ରାଜ୍ୟପାଳଙ୍କୁ ସ୍ୱଷ୍ଟିକରଣ ମାଗିଥିଲେ ସନ୍ତାସବାଦୀମାନେ ଅମରନାଥ ତୀର୍ଥଯାତ୍ରୀମାନଙ୍କ ଉପରେ ଆକ୍ରମଣ କରିବା ପାଇଁ ଯୋଜନା କରୁଥିବା ବିଷୟରେ ବିଶ୍ୱସନୀୟ ସୂତ୍ରରୁ ଖବର ମିଳିବା ପରେ ଏହି ପରାମର୍ଶ ସୂଚୀ ଜାରି କରାଯାଇଥିବା ରାଜ୍ୟପାଳ ସେମାନଙ୍କୁ ଜଣାଇଥିଲେ ଗତକାଲି ସେନାବାହିନୀର କର୍ପସ୍ କମାଣ୍ଡର୍ ଓ ରାଜ୍ୟ ପୁଲିସ୍ ମୁଖ୍ୟ ଏକ ସାମ୍ଭାଦିକ ସମ୍ମିଳନୀରେ ଉଦ୍ଧାର କରାଯାଇଥିବା ଅସ୍ତ୍ରଶସ୍ତ ଓ ଗୋଳାବାରୁଦ ବିଷୟରେ ଜଣାଇଥିଲେ ଓ ସନ୍ତାସବାଦୀ ଆକ୍ରମଣର ସମ୍ଭାବନା ବିଷୟରେ କହିଥିଲେ କଂଗ୍ରେସ କେ ଆଣ୍ଡ କେ ଜାମ୍ମୁ କାଶ୍କୀରରେ ବ୍ୟାପକ ସଂଖ୍ୟାରେ ନିରାପତ୍ତା ବାହିନୀ ଯବାନମାନଙ୍କୁ ମୁତୟନ କରାଯିବାକୁ ନେଇ କଂଗ୍ରେସ ଘୋର ଉଦ୍ବେଗ ପ୍ରକାଶ କରିଛି ନ୍ନଆଦିଲ୍ଲୀରେ ସାମ୍ଭାଦିକମାନଙ୍କ ସହ କଥାବାର୍ତ୍ତା ବେଳେ ପାର୍ଟି ନେତା ଗୁଲାମ୍ନବୀ ଆଜାଦ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରାଜ୍ୟର ପରିସ୍ଥିତି ସଂକ୍ରାନ୍ତରେ ପାର୍ଲାମେଣ୍ଟରେ ବିବୃତ୍ତି ଦେବାକୁ ଦାବି କରିଛନ୍ତି ଛତିଶଗଡ଼ ମାଓଇଷ୍ଟ ଛତିଶଗଡ଼ର ରାଜନନ୍ଦଗାଓଁ ଜିଲ୍ଲାରେ ଆଜି ସକାଳେ ନିରାପତ୍ତା ବାହିନୀ ଯବାନମାନଙ୍କ ସହ ସଂଘର୍ଷରେ ସାତ ଜଣ ମାଓବାଦୀ ପ୍ରାଣ ହରାଇଛନ୍ତି

କିଲ୍ଲା ରିଜର୍ଭ ଗାର୍ଡ୍ର ଏକ ଟିମ୍ ନକ୍କଲ ବିରୋଧୀ କାର୍ଯ୍ୟାନୁଷ୍ଠାନରେ ଯାଇଥିବା ବେଳେ ନକ୍କଲପଚ୍ଛୀ ଓ ଯବାନମାନଙ୍କ ମଧ୍ୟରେ ଗୁଳିବିନିମୟ ଆରମ୍ଭ ହୋଇଥିଲା

ଇଣ୍ଡିଆ ୟୁଏସ୍ ଡିଫେନ୍ ପ୍ରତିରକ୍ଷା କ୍ଷେତ୍ରରେ ମିଳିତ ଉଦ୍ୟୋଗ ସ୍ଥାପନ ପାଇଁ ବାତାବରଣ ସୃଷ୍ଟି ଓ ଷ୍ଟାଟ୍ଅପ୍ଗୁଡ଼ିକର ଆରମ୍ଭ ଲାଗି ଏକ ଉପଯୁକ୍ତ ନୀତି ଗ୍ରହଣ କରିବାକୁ ଭାରତ ଓ ଆମେରିକା ଏକମତ ହୋଇଛନ୍ତି ଭାରତ ଆମେରିକା ପ୍ରତିରକ୍ଷା ନୀତି ଗୋଷ୍ଠୀ ବୈଠକରେ ଗତକାଲି ଓ୍ୱାଶିଂଟନ୍ରେ ଏ ସଂକ୍ରାନ୍ତରେ ଏକ ବୁଝାମଣା ହୋଇଛି ପ୍ରତିରକ୍ଷା ସହଯୋଗ କ୍ଷେତ୍ରରେ ଘଟିଥିବା ଅଗ୍ରଗତିଗୁଡ଼ିକର ଏଥିରେ ସମୀକ୍ଷା କରାଯାଇଛି ତାହା ମଧ୍ୟରେ ପ୍ରତିରକ୍ଷା ବାଣିଜ୍ୟ ବୈଷୟିକଜ୍ଞାନ ପ୍ରତିରକ୍ଷା ସାମଗ୍ରୀ ସଂଗ୍ରହ ପ୍ରତିରକ୍ଷା ଶିଳ୍ପ ଓ ପ୍ରତିରକ୍ଷା ଗବେଷଣା ଓ ବିକାଶ ପ୍ରଭୂତି ଅନ୍ତର୍ଭୁକ୍ତ ପ୍ରେସିଡେଣ୍ଟ ଗିନି ରାଷ୍ଟ୍ରପତି ରାମନାଥ କୋବିନ୍ଦ ଆଜି ଗିନି ରାଜଧାନୀ କୋନାକ୍ରିରେ ପ୍ରବାସୀ ଭାରତୀୟମାନଙ୍କ ଦ୍ୱାରା ଆୟୋଜିତ ଏକ ସ୍ୱାଗତ ସମ୍ଭର୍ଦ୍ଧନା କାର୍ଯ୍ୟରେ ଯୋଗ ଦେବେ ପରେ ସେ ତାଙ୍କର ତ୍ରିରାଷ୍ଟ୍ରୀୟ ଗସ୍ତ ଶେଷ କରି ସ୍ୱଦେଶ ପ୍ରତ୍ୟାବର୍ତ୍ତନ କରିବେ ଭାରତୀୟ ଅର୍ଥନୈତିକ ସଂପର୍କ ସଚିବ ଟିଏସ୍ ତିର୍ମମ୍ତ୍ତି କହିଛନ୍ତି ରାଷ୍ଟ୍ରପତିଙ୍କର ଗିନି ଗସ୍ତକୁ ଐତିହାସିକ ବିବେଚନା କରାଯାଉଛି କାରଣ ଗିନି ସହ ଭାରତ ଏହାର ସମ୍ପର୍କରେ ଉନ୍ନତି ଆଣିବାକୁ ଆଶା ରଖିଛି ଆମ ସମ୍ବାଦଦାତା ଜଣାଇଛନ୍ତି ଦୁଇ ଦେଶ ମଧ୍ୟରେ ବନ୍ଧୁତ୍ୱପୂର୍ଣ୍ଣ ସମ୍ପର୍କରେ ଉନ୍ନତି ଓ ଦ୍ୱିପକ୍ଷିୟ ସହଯୋଗ ବୃଦ୍ଧି ଲକ୍ଷ୍ୟରେ ରାଷ୍ଟ୍ରପତି ଗିନିକୁ ଗସ୍ତରେ ଯାଇଥିଲେ ତାଙ୍କ ଗସ୍ତ କାଳରେ ଉଭୟ ଦେଶର ରାଷ୍ଟ୍ରପତିଙ୍କ ମଧ୍ୟରେ ଦ୍ୱିପକ୍ଷିୟ ସମ୍ପର୍କ ଆନ୍ତର୍ଜାତିକ ପ୍ରସଙ୍ଗ ଓ ପାରସ୍କରିକ ସ୍ୱାର୍ଥ ସମ୍ଭଳିତ ଆଞ୍ଚଳିକ ବିଷୟ ଉପରେ ପୁଙ୍ଗାନୁପୁଙ୍ଖ ଆଲୋଚନା ହୋଇଥିଲା

ଗିନି ସହ ତିନୋଟି ବୁଝାମଣା ସ୍କାରକୀପତ୍ର ସ୍ୱାକ୍ଷରିତ ହୋଇଛି ସେଗୁଡ଼ିକ ହୋମିଓପାଥି ପୁନର୍ବ୍ୟବହାର କ୍ଷମ ଶକ୍ତି ଓ ବୈଷୟିକଜ୍ଞାନର ବିକାଶ ଆଦି କ୍ଷେତ୍ରରେ ସ୍ୱାକ୍ଷରିତ ହୋଇଛି ଏହାଛଡ଼ା ପ୍ରତିରକ୍ଷା କ୍ଷେତ୍ରରେ ଦକ୍ଷତା ବୃଦ୍ଧିର ସମ୍ଭାବନାକୁ ନେଇ ଦୁଇ ନେତା ଆଲୋଚନା କରିଛନ୍ତି

ଆକାଶବାଣୀ ସହ ଏକ ସ୍ୱତନ୍ତ୍ର ସାକ୍ଷାତକାରରେ ଶ୍ରୀ କାଭଡେକର କହିଛନ୍ତି ସରକାର ସମାଜର ସବୁବର୍ଗର ଲୋକଙ୍କ ଉନ୍ନତି ପାଇଁ କାର୍ଯ୍ୟ କରୁଛନ୍ତି ଆକାଶବାଣୀ ସମ୍ପର୍କରେ ସେ କହିଛନ୍ତି ବର୍ଷ ବର୍ଷ ଧରି ଏହି ଅନୁଷ୍ଠାନ ସବୁଠାରୁ ନିର୍ଭରଯୋଗ୍ୟ ପ୍ରତିଷ୍ଠାନ ଭାବେ କାର୍ଯ୍ୟ କରିଆସୁଛି ଏଥିସହ ଘରୋଇ ଏଫ୍ଏମ୍ ଚାନେଲ୍ଗୁଡ଼ିକ ଆକାଶବାଣୀ ସମ୍ଭାଦ ବିଭାଗରୁ ସମ୍ଭାଦ ନେଇ ପ୍ରସାରଣ କରିପାରିବେ ବୋଲି ସେ କହିଛନ୍ତି

ରେନ୍ ଉତ୍ତରାଖଣ୍ଡର ବିଭିନ୍ନ ସ୍ଥାନରେ ବର୍ଷା ଯୋଗୁଁ ସାଧାରଣ ଜୀବନଯାତ୍ରା ପ୍ରଭାବିତ ହୋଇଛି ବର୍ଷା ଯୋଗୁଁ ବହୁ ଅଞ୍ଚଳ ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇଛି

କ୍ରିକେଟ୍ ଭାରତ ଓ୍ୱେଷ୍ଟଇଣ୍ଡିଜ୍ ମଧ୍ୟରେ ତିନିଟିକିଆ ଆନ୍ତର୍ଜାତିକ ସିରିଜ୍ର ପ୍ରଥମ ଟି ଟୋର୍ଣ୍ଣି ମ୍ୟାଚ୍ ଆଜି ଆମେରିକାର ଲାଉଡରହିଲ୍ଠାରେ ଖେଳାଯିବ ଭାରତୀୟ ସମୟ ରାତି ଆଠଟାରେ ଏହି ମ୍ୟାଚ୍ ଆରମ୍ଭ ହେବ